ଶ୍ରୀ ତୋମାର ନିଙ୍କ ବକ୍ତବ୍ୟରେ ଆନ୍ଦୋଳନରତ କୃଷକମାନଙ୍ଙୁ ଆଲୋଚନା ପାଇ ଆହ୍ୱାନ ଦେଇଛନ୍ତି

ଏହି ଅବସରରେ ସଫେଇ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି

ମୁଖ୍ୟ ଶାସନ ସଚିବ ଥିବା ଅସିତ୍ କୁମାର ତ୍ରିପାଠୀଙ୍କ ଅବସର ପରେ ଶ୍ରୀ ମହାପାତ୍ର ଦାୟିତ୍ୱ ଗ୍ରହଣ କରିବେ

ପ୍ରଭୁ ଯିଶୁଖ୍ରୀଷଙ୍କ ଜନ୍ମଦିନ ଅବସରରେ ଓଡ଼ିଶା ସମେତ ଦେଶବ୍ୟାପୀ ନିରାଡମ୍ୟର ଭାବେ ଏହା ପାଳିତ ହେଉଛି

ଏହି ଉହବ ଲୋକମାନଙ୍କ ଜୀବନରେ ଶାନ୍ତି ସଦିଛା ଏବଂ ଦୟାଭାବ ଭରିଦେଉ